ଗଙ୍ଗାନଦୀକୁ ପ୍ରଦୃଷଣମୁକ୍ତ କରିବା ପାଇଁ ନୂଆ ନୂଆ ଉପାୟଗୁଡ଼ିକ ବିଷୟରେ ସେ ଜଣାଇଛନ୍ତି

ଆସାମ ପରିସ୍ଥିତିରେ ଉନ୍ତି ଘଟିଛି

ପିଏମ୍ କାନପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଙ୍ଗା ଜାତୀୟ ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଗଙ୍ଗାନଦୀକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନମାମି ଗଙ୍ଗେ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଏହି ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଜେନ୍ଦ୍ର ସିଂହ ଶେଖାଓତ ଡକ୍ଟର ହର୍ଷ ବର୍ଦ୍ଧନ ଆର୍କେ ସିଂହ ପ୍ରହଲାଦ ପଟେଲ ହରିଦୀପ ସିଂହ ପୁରୀ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ବୈଠକ କାଳରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଚତା କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିବା ସହ ଗଙ୍ଗାନଦୀକୁ ପରିଚ୍ଛନ୍ନ ରଖିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ଏହି ବୈଠକ ସମ୍ପର୍କରେ ଅଧିକ ସୂଚନା ଦେଇ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ସୁଚିନ୍ତିତ ମତାମତ ଦେଇଥିଲେ ସେ କହିଛନ୍ତି ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ସବୁ ନଦୀର ପରିଚ୍ଛନ୍ନତା କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପର୍ଣ୍ଣ କରାଯିବ ଏବଂ ୟୁରୋପରେ ଏହି କାର୍ଯ୍ୟ ପାଇଁ ଯେତିକି ସମୟ ଲାଗିଥିଲା ତାଠାରୁ କମ୍ ସମୟ ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପର୍ଣ୍ଣ କରାଯିବ

ଝାଡଖଣ୍ଡ ଇଲେକ୍ସନ ଝାଡଖଣ୍ଡର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳର ଦୁଙ୍ଗ ନେତାମାନେ ଶେଷ ଉଦ୍ୟମ କରିଥିଲେ ସାହା ସିଟିଜେନସିପ୍ ଆକ୍ଟ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନାଗରିକତା ସଂଶୋଧନ ଆଇନ୍କୁ ନେଇ ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଆଜି ଗିରିଡ଼ିହଠାରେ ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଲକ୍ଷ୍ୟ କରି ଶ୍ରୀ ସାହା କହିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତାଙ୍କର ଦଳର ନେତାମାନେ ଏହି ଆଇନ୍ର ବିଭିନ୍ନ ବ୍ୟବସ୍ଥାକୁ ନେଇ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ଲୋକମାନଙ୍କୁ ହିଂସା ପାଇଁ ଉସକଉଛନ୍ତି ବିଜେପି ମୁସଲମାନ ବିରୋଧୀ ନୁହେଁ ଏବଂ ଏହି ସମ୍ପ୍ରଦାୟର ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି ଶ୍ରୀ ଶାହା କହିଛନ୍ତି ନାଗରିକତା ସଂଶୋଧନ ଆଇନ୍ ପ୍ରସଙ୍ଗ ଉଠାଇ ବିରୋଧୀ ଦଳଗ୍ରଡ଼ିକ ରାଜନୈତିକ ଫାଇଦା ଉଠାଇବାର ପ୍ରୟାସ କରୁଛନ୍ତି ଶ୍ରୀ ଶାହା ସ୍ୱଷ୍ଟ ଭାବରେ କହିଛନ୍ତି ଭାରତୀୟ ମୁସଲମାନମାନେ ଏହି ଦେଶର ନାଗରିକ ଏବଂ ସେମାନେ ନାଗରିକ ହୋଇରହିବେ ଏଥିପାଇଁ ମ୍ରସଲମାନମାନେ ଚିନ୍ତା ବା ଭୟ କରିବାର କୌଣସି କାରଣ ନାହିଁ ତିନତଲାକ୍ ଉଠାଇ ନିଆଯିବା ପରେ ମୁସଲମାନ ମହିଳାମାନେ ଖୁସି ଅଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଅଣମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ନିର୍ଯାତିତ ହୋଇଆସୁଛନ୍ତି ନାଗରିକ ସଂଶୋଧନ ଆଇନ୍ ଲାଗୁକରି କେନ୍ଦ୍ର ସରକାର ସେହିସବୁ ଦେଶରୁ ଭାରତ ଚାଲିଆସିଥିବା ଲୋକମାନଙ୍କୁ ଅଧିକାର ଓ ସମ୍ମାନ ପ୍ରଦାନ କରିଛନ୍ତି ପାକ୍ରରଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି କେନ୍ଦ୍ର ସରକାର ମୁସଲମାନମାନଙ୍କ ପ୍ରତି ପାତରଅନ୍ତର ମନଭାବ ପୋଷଣ କରନ୍ତିନାହିଁ ଏବଂ ଏହି ସମ୍ପ୍ରଦାୟର ଲୋକମାନଙ୍କୁ ନରେନ୍ଦ୍ର ମେଦୀ ସରକାର ଭାରତର ନାଗରିକତା ପ୍ରଦାନ କରିଚ୍ଛନ୍ତି ସିଏବି ଡବ୍ଲ୍ୟବି ସିଏମ୍ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାନ୍ତି ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିବା ସହ ହିଂସାରେ ଲିପ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦେଇଛନ୍ତି ଆଇନ୍କୁ ନିକ ହାତରେ ନ ନେବା ପାଇଁ ସେ ରାଜ୍ୟର ଲୋକମାନଙ୍କୁ କହିବା ସହିତ ରେଳ ଓ ରାସ୍ତାରୋକ କରି ସାଧାରଣ ଲୋକମାନଙ୍କୁ ଅସୁବିଧାରେ ନ ପକାଇବା ପାଇଁ ଅନୁରୋଧ କରିଛନ୍ତି ସମଗ୍ର ଦେଶରେ ଲାଗୁ ହେବାକୁ ଥିବା ପ୍ରସ୍ତାବିତ ଏନ୍ଆର୍ସି ଓ ସଂଶୋଧିତ ନାଗରିକତା ଆଇନ୍ ରାଜ୍ୟରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ସେ ଦୋହରାଇବା ସହିତ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସତର୍କ କରାଇଦେଇଛନ୍ତି ଆମର କୋଲକାତା ସମ୍ଭାଦଦାତା ଜଣାଇଛନ୍ତି ସଂଶୋଧିତ ନାଗରିକତା ଆଇନ୍ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ବିକ୍ଷୋଭକାରୀମାନେ ବିଭିନ୍ନ ଅଞ୍ଚଳରେ ରାସ୍ତାରୋକ ଓ ରେଳରୋକ କରିବା ସହିତ ହାଓଡ଼ା ଜିଲ୍ଲାର ସାଂକ୍ରେଲ୍ ରେଳ ଷ୍ଟେସନ୍ର ଷ୍ଟେସନ୍ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି କେତେଗୁଡ଼ିଏ ବସ୍ରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି ରେଳରୋକ ଯୋଗୁଁ କେତେକ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍ର ସମୟ ନିର୍ଘ୍ୟରେ ପରିବର୍ତ୍ତନ କରାଯାଇଛି ବିକ୍ଷୋଭ ପରିପ୍ରେକ୍ଷୀରେ ରାଜ୍ୟର ସବ୍ର ଥାନାକୁ ସଜାଗ ରଖାଯାଇଛି ଏମ୍ପି କ୍ୟାବ୍ ମଧ୍ୟପ୍ରଦେଶ ମ୍ରଖ୍ୟମନ୍ତ୍ରୀ କମଲନାଥ ସଂଶୋଧିତ ନାଗରିକ ଆଇନ୍ ଉପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଭାରତୀୟ ସଂସ୍କୃତି ଓ ସମାଜକୁ ବିଭାଜିତ କରିବା ଉଦ୍ଦେଶ୍ୟରେ ନିଆଯାଉଥିବା ଯେକୌଣସି ପଦକ୍ଷେପ ସାୟିଧାନିକ ମୂଲ୍ୟବୋଧକୁ ଲଙ୍ଘନ କରେ ଓ ଏହା ଗ୍ରହଣ ଯୋଗ୍ୟ ନୁହେଁ ବୋଲି କଂଗ୍ରେସ ପାର୍ଟି ମଳରୁ ତାର ଆଭିମୁଖ୍ୟ ସ୍ୱଷ୍ଟ କରିଆସିଛି ସେ କହିଛନ୍ତି ଏ କ୍ଷେତ୍ରରେ କଂଗ୍ରେସ ପାର୍ଟିର ଆଭିମୁଖ୍ୟ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ଆଭିମ୍ରଖ୍ୟ ସହ ସମାନ ରାଜ୍ୟ କଂଗ୍ରେସ ପକ୍ଷର୍ କାରି କରାଯାଇଥିବା ପ୍ରେସ୍ ବିବୂତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ କମଳନାଥ ନାଗରିକ ସଂଶୋଧନ ବିଲ୍ ଚିଠା ପ୍ରସ୍ତୁତ ପୂର୍ବରୁ କାହିଁକି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ କରାଯାଇନଥିଲା ବୋଲି ପ୍ରଶ୍ନବାଚୀ ଉଠାଇଛନ୍ତି

ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତ ଦାରିଦ୍ର୍ୟ ଦ୍ୱରିକରଣ ଓ ଏକ ମଧ୍ୟବିତ ଆୟ ଦେଶ ହେବା ଦିଗରେ କାର୍ଯ୍ୟ କରୁଥିବାରୁ ଏହା ସ୍ଥାୟୀ ବିକାଶ ଆଡ଼କୁ ଅଗ୍ରସର ହେଉଛି ସେ କହିଛନ୍ତି ଏହି ଅନୁଷ୍ଠାନଗୁଡ଼ିକ ଦେଶର ସାମାଜିକ ଅର୍ଥନୈତିକ ଲକ୍ଷ୍ୟ ହାସଲରେ ମୁଖ୍ୟ ଭୂମିକା ଗ୍ରହଣ କରିବ ରାଷ୍ଟ୍ରପତି କହିଛନ୍ତି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକ କୃଷି କୃଷିଜାତ ପଦାର୍ଥର ଉତ୍ପାଦନ ଓ କୃଷକମାନଙ୍କୁ ଗବେଷଣା ଜରିଆରେ ସହାୟତା ପ୍ରଦାନ କରି ଏହି କ୍ଷେତ୍ରରେ ସ୍ଥାୟୀ ବିକାଶ ହାସଲରେ ମୁଖ୍ୟ ଭୂମିକା ନେଇପାରିବେ ସମ୍ମିଳନୀ ସମୟରେ ବିଭିନ୍ନ ଗ୍ରପ ଦ୍ୱାରା ଗବେଷଣାର ବିକାଶ ନବୀକରଣକୁ ପ୍ରୋହାହନ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗପତି ପ୍ରତିଭା ବିକାଶ ତଥା ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଆଦି ବିଷୟରେ ତଥ୍ୟମାନ ଉପସ୍ଥାପନ କରାଯାଇଥିଲା

ସେହି ଗୋଷ୍ଠୀ ଦିଲ୍ଲୀ ପଞ୍ଜାବ ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରରେ ସକ୍ରିୟ ଥିଲା ଓ ଅଷ୍ଟ୍ରେଲିଆ କାନ୍ନାଡ଼ା ଆମେରିକା ଇଣ୍ଡୋନେସିଆ ଶ୍ରୀଲଙ୍କା କଲମ୍ବିଆ ମାଲେସିଆ ଓ ନାଇଜେରିଆ ଆଦି ଦେଶର ନିଶାଦ୍ରବ୍ୟ ବ୍ୟବସାୟୀମାନଙ୍କ ସହ ଏହାର ସମ୍ପର୍କ ଥିଲା

ଗୌହାଟୀ ଓ ଦିବ୍ରଗଡ଼ ପୌରାଞ୍ଚଳରେ ଆଜି କିଛି ଘଣ୍ଟା ପାଇଁ ସାନ୍ଧ୍ୟ ଆଇନ୍କୁ କୋହଳ କରାଯାଇଥିଲା ଉତ୍ତରପୂର୍ବ ସୀମାନ୍ତ ରେଳବାଇ ଆଜି ଅପରାହୁରେ ଗୌହାଟୀ ଓ ଦିମାପୁର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ର ଚଳାଚଳ କରିଛି ଅଟକି ରହିଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଏହି ଟ୍ରେନ୍ ଚଳାଯାଇଥିଲା

ସାନ୍ଧ୍ୟ ଆଇନ୍ କୋହଳ କରାଯିବା ସମୟରେ ବହୁ ସଂଖ୍ୟାରେ ଲୋକମାନେ ହାଟବଜାରକୁ ଯାଇ ସେମାନଙ୍କର ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ କିଣିଥିବାର ଦେଖିବାକୁ ମିଳିଥିଲା ସଡ଼କରେ ମଧ୍ୟ ଯାନବାହନ ଚଳାଚଳ କରିଥିଲା ଏଟିଏମ୍ ମେସିନ୍ଗୁଡ଼ିକ ସମ୍ମୁଖରେ ଲୋକମାନେ ଲମ୍ଧା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା କିଛି ଏଟିଏମ୍ରୁ ଟଙ୍କା ସରିଯାଇଥିବାର ମଧ୍ୟ ଖବର ମିଳିଥିଲା ଅଟକି ରହିଥିବା ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସାମ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦୁଇଟି ଟେଲିଫୋନ୍ ନୟର ଦେଇଛି

ନିରାପତ୍ତା ବାହିନୀଗୁଡ଼ିକ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି କ୍ରିକେଟ୍ ଭାରତ ଓ ଓ୍ବେଷ୍ଟଇଣ୍ଡିକ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଚେନ୍ନାଇଠାରେ ଖେଳାଯିବ ଇତିମଧ୍ୟରେ ଆହତ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମୁମ୍ୟାଇର ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସ୍ଥାନ ଦିଆଯାଇଛି ଶିଖର ଧଓ୍ୱନଙ୍କ ଜାଗାରେ କର୍ଷ୍ଣାଟକର ବ୍ୟାଟସ୍ମ୍ୟାନ୍ ମୟଙ୍କ ଅଗ୍ରୱାଲ୍ଙ୍କୁ ସାମିଲ କରାଯିବା ପରେ ଚୟନକର୍ତ୍ତାମାନଙ୍କ ଦ୍ୱାରା ପ୍ରଥମେ ଯେଉଁ ଟିମ୍ର ଘୋଷଣା କରାଯାଇଥିଲା ସେଥିରେ ଏହା ହେଉଛି ଦ୍ୱିତୀୟ ପରିବର୍ତ୍ତନ